ଫିଟ୍ ଓ ସୁସ୍ଥ ରାଷ୍ଟ୍ର ନବଭାରତ ପାଇଁ ରାସ୍ତା ଖୋଲିବ ବୋଲି କହିଛନ୍ତି

ଇଣ୍ଡିଆ ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନୀ ନେତୃତ୍ୱଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଭାରତ ପାକିସ୍ତାନର ତୀବ୍ର ନିନ୍ଦା କରିଛି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଏହି ବିବୃତ୍ତି ମଧ୍ୟରେ ଜିହାଦ୍ର ଉଲ୍ଲେଖ ରହିଛି ଓ ଏହା ଭାରତରେ ହିଂସାକୁ ଉସକାଇବ ସେ କହିଛନ୍ତି ଏକ ଭୟଙ୍କର ପରିସ୍ଥିତିର ଧାରଣା ଦେବାକୁ ଏହି ମନ୍ତବ୍ୟ ଉଦ୍ଦିଷ୍ଟ ଯାହା ବାସ୍ତବିକତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ମୁଖପାତ୍ର କହିଛନ୍ତି ସମଗ୍ର ବିଶ୍ୱ ପାକିସ୍ତାନର ଉତ୍ତେଜନା ସ୍ପଷ୍ଟିକାରୀ ଓ ଭିତ୍ତିହୀନ ମନ୍ତବ୍ୟକୁ ଦେଖୁଛି ଯାହା କେବଳ ମିଥ୍ୟା ଓ ପ୍ରତାରଣା ଉପରେ ପର୍ଯ୍ୟବେଶିତ ସେ କହିଛନ୍ତି ପାକିସ୍ତାନ ସନ୍ତାସବାଦକୁ ଏହାର ରାଷ୍ଟ୍ରନୀତି ଭାବେ ଗ୍ରହଣ କରିଛି ପାକିସ୍ତାନରେ ରହି କାର୍ଯ୍ୟ କରୁଥିବା ସନ୍ତାସବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ତାହାକୁ ପଦକ୍ଷେପ ନେବାକୁ ହେବ ବୋଲି ସେ ଦାବି କରିଛନ୍ତି ସେ କହିଛନ୍ତି ପାକିସ୍ତାନକୁ ଏକ ସ୍ୱାଭାବିକ ପଡ଼ୋଶୀ ଦେଶ ଭଳି ବ୍ୟବହାର କରିବାକୁ ହେବ ଏକ ସ୍ୱାଭାବିକ ପଡ଼ୋଶୀ ଦେଶ କଥାବାର୍ତ୍ତା ଓ ବାଶିଜ୍ୟ ବ୍ୟବସାୟ କରେ ପଡ଼ୋଶୀ ଦେଶରେ କେବେ ସନ୍ତାସବାଦୀ କାର୍ଯ୍ୟ କରେ ନାହିଁ ଜାମ୍ମୁ କାଶ୍ମୀର ପରିସ୍ଥିତି ଉପରେ ମୁଖପାତ୍ର କହିଛନ୍ତି କୌଣସି ହସ୍ୱିଟାଲ୍ରେ ଔଷଧପତ୍ରର ଅଭାବ ନାହିଁ ଏହି ସମୟ ମଧ୍ୟରେ କାହାର ଜୀବନହାନୀ ଘଟିନାହିଁ କିମ୍ବା ଗୋଟିଏ ହେଲେ ବି ଗୁଳି ଫୁଟିନାହିଁ ମୂଳ୍ପରରେ ପରିସ୍ଥିତିରେ ଉନ୍ନତି ଘଟ୍ରଥିବାର୍ତ ସେ ଜଣାଇଛନ୍ତି ରାଜନାଥ ଜେ ଆଣ୍ଡ କେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳେଇବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ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

ସେମାନେ ଭାରତର ଆଗୁଆ ଘାଟି ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରିଛନ୍ତି

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆକ୍ରି ନୂଆଦିଲ୍ଲୀରେ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରି ଶ୍ରୀ ମୋଦୀ କହିଛନ୍ତି ସୁସ୍ଥ ରହିବା କେବଳ ଜରୁରୀ ନୁହେଁ ଏହା ଏକ ସ୍କୁସ୍ ଓ ସମୃଦ୍ଧ ଜୀବନଯାପନ କରିବାକୁ ବାଟ ଖୋଲିଥାଏ ଫିଟ୍ ଇଣ୍ଡିଆ ଭିଯାନକୁ କାର୍ଯ୍ୟକାରୀ କରିବାକୁ ଲୋକମାନଙ୍କୁ ନିବେଦନ କରି ସେ କହିଛନ୍ତି ଏକ ସୁସ୍ଥ ଭବିଷ୍ୟତ ପାଇଁ ଦେଶ ଲାଗି ଏହା ଜରୁରି ହୋଇପଡ଼ିଛି ସେ କହିଛନ୍ତି ଦେଶର ଲୋକମାନେ ଏହି ଅଭିଯାନକୁ ସଫଳତାର ଶୀର୍ଷ ସ୍ଥାନକ୍ ନେଇଯିବେ ପୂର୍ବତନ ମହାନ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଭାରତର ଯୁବ ଖେଳାଳିମାନଙ୍କୁ ସମ୍ମାନିତ କରିବାକୁ ଆଜିର ଦିନ ଉଦ୍ଦିଷ୍ଟ କାରଣ ସେମାନେ ଦେଶ ପାଇଁ ସର୍ବଦା ଗୌରବ ଆଶିଦେଇଛନ୍ତି ମେକର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଛି ସେ କହିଛନ୍ତି ବ୍ୟାଡ୍ମିଣ୍ଟନ ହେଉ ଟେନିସ୍ ହେଉ ଆଥଲେଟିକ୍ ହେଉ ମୁଷ୍ଟିଯୁଦ୍ଧ ହେଉ କୁସ୍ତି ହେଉ କିମ୍ବା ଅନ୍ୟାନ୍ୟ ଯେକୌଣସି କ୍ରୀଡ଼ା ହେଉ ଭାରତୀୟ କ୍ରୀଡ଼ାବିତ୍ମାନେ ଦେଶକୁ ସର୍ବଦା ଗୌରବାନ୍ୱିତ କରିଛନ୍ତି ସୁସ୍ଥ ରହିବାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ଗୁରୁତ୍ୱାରୋପ କରି ସେ କହିଛନ୍ତି କୀବନଶୈଳୀରେ ଅସଙ୍ଗତୀ ଯୋଗୁଁ ଜୀବନଶୈଳୀକନିତ ରୋଗଗୁଡ଼ିକ ଦେଖା ଦେଇଛି ଜୀବନଶୈଳୀରେ ପରିବର୍ତ୍ତନ କରି ଏଗୁଡ଼ିକୁ ରୋକାଯାଇ ପାରିବ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିକୁ କହିଛନ୍ତି ଦେଶର ଜନସାଧାରଣଙ୍କ ସହଯୋଗରେ ଏହି ଅଭିଯାନକ୍ର ଏକ ଉଚ୍ଚ ଶିଖରକ୍ ନିଆଯାଇପାରିବ

ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ଦୀପା ମଲ୍ଲିକଙ୍କୁ ରାଜୀବ ଗାନ୍ଧି ଖେଳରତ୍ ପ୍ରରସ୍କାରରେ ସମ୍ମାନିତ କରାଯାଇଛି ଫ୍ରଟବଲ ଖେଳାଳି ଗୁରୁପ୍ରୀତ ସିଂହ ସାନ୍ଧୁ ହକି ଖେଳାଳି ଚିଙ୍ଗ୍ଲେନ୍ ସାନା କାଙ୍ଗୁକାମ୍ ଦୌଡ଼ ପ୍ରତିଯୋଗୀ ମହମ୍ମଦ ଆନାସ୍ ହେପ୍ତା ଆଥଲେଟ୍ ସ୍ୱପ୍ନା ବରମନ୍ ଓ ବନ୍ଧୁକଚାଳନା ପ୍ରତିଯୋଗୀ ଅଞ୍ଜୁମ ମୋଦଗିଲ୍ମାନଙ୍କ ସମେତ ବହୁ କ୍ରୀଡ଼ାବିତ୍ଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଛି

ଜଷ୍ଟିସ୍ ଆର୍ ଭାନୁମତି ଓ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ଶ୍ରୀ ଚିଦାୟରମ୍ଙ୍କୁ ଗିରଫ୍ ହେବାରୁ ମିଳୁଥିବା ସ୍ରରକ୍ଷାର ଅବଧିକ୍ ଆସନ୍ତା ଗ୍ରର୍ରବାର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି ଆଇଏନ୍ଏକ୍ଟ ମିଡିଆ କଳାଧନ ମାମଲା ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଦ୍ୱାରା ରୁଜୁ କରାଯାଇଥିଲା ଶ୍ରୀ ଚିଦାୟରମ୍ ସିବିଆଇ ହାଜତରେ ସୋମବାର ପର୍ଯ୍ୟନ୍ତ ରହିବା ଲାଗି ପ୍ରସ୍ତାବ ରଖିଥିଲେ କିନ୍ତୁ ସଲିସିଟର କେନେରାଲ୍ ତୁଷାର ମେହେଟ୍ଟା କେବଳ ସିବିଆଇ କୋର୍ଟ୍ରେ ହାଜତର ରହଣୀ ସମ୍ପ୍ରସାରଣ ହୋଇପାରିବ ବୋଲି କହିବା ପରେ କୋର୍ଟ୍ ଏହା ଉପରେ କୌଣସି ମତାମତ ଦେଇ ନାହାନ୍ତି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଦାଖଲ କରିବାକୁ ଥିବା ଦସ୍ତାବିଜ୍ଗୁଡ଼ିକୁ ମୁଦ୍ରିତ ଲଫାପାରେ ଦେବା ପାଇଁ ମଧ୍ୟ ଖଣ୍ଡପୀଠ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି

ଦିଲ୍ଲୀ ହାଇକୋର୍ଟ୍ ଶ୍ରୀ ଚିଦାୟରମ୍ଙ୍କୁ ଆଗୁଆ ଜାମିନ୍ ଆବେଦନ ଦେବାକୁ ମନା କରିଦେଇଥିଲେ ଆଭିଏସନ୍ ପୁରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ କହିଛନ୍ତି ଏୟାର୍ ଇଣ୍ଡିଆର ବେସରକାରୀକରଣ ପାଇଁ ସରକାର ସଂକଳ୍ପବଦ୍ଧ ଓ ଏହାକୁ କିଣିବା ପାଇଁ ବହୁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି ଖୁବ୍ ଶୀଘ୍ର ଏହାର ବେସରକାରୀକରଣ କରାଯିବ ପୂର୍ବରୁ ଶ୍ରୀ ପୁରୀ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଏକ ନିଯୁକ୍ତି ପୋର୍ଟାଲ୍କୁ ଉଦ୍ଘାଟନ କରିଥିଲେ ବେସାମରିକ ବିମାନ ଚଳାଚଳ ନିଯୁକ୍ତି ପୋର୍ଟାଲ୍ ଏକ ଅନନ୍ୟ ଓ୍ୱେବ୍ଭିତ୍ତିକ ପୋର୍ଟାଲ୍ ଯାହା ମାଧ୍ୟମରେ ଏ କ୍ଷେତ୍ରରେ ଚାକିରୀ କରିବାକୁ ଚାହୁଁଥିବା ଯୁବକଯୁବତୀମାନେ ଉପକୃତ ହୋଇଥାନ୍ତି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ବିଭିନ୍ନ ଶାଖାରେ ଚାକିରୀ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସାଧାରଣ ମଞ୍ଚ ବିବେଚିତ ହୋଇଆସୁଛି ଏଥିସହିତ ଏଥିରୁ ପ୍ରାର୍ଥୀମାନଙ୍କ ସମ୍ଭନ୍ଧୀୟ ତଥ୍ୟ ଓ ଅନ୍ୟାନ୍ୟ ତଥ୍ୟ ବିଷୟରେ ସ୍କଚନା ମିଳିଥାଏ

ନୂଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ କାଭଡେକର ସେହି ରାଜ୍ୟଗୁଡ଼ିକୁ ପାର୍ଷିର ସଦୁପଯୋଗ କରିବା ପାଇଁ ଅନୁରୋଧ କରି ଏ ବାବଦରେ ବଜେଟ୍ ଅର୍ଥ ପରିମାଣ ବୃଦ୍ଧି କରିବାକୁ କହିଛନ୍ତି ସେ କହିଛନ୍ତି ଜଙ୍ଗଲ ସୂଷ୍ଟି କ୍ଷତିପୂରଣ ପାର୍ଷି ଆଇନ୍ର ନିୟମ ଅନୁସାରେ ସେହି ଅର୍ଥର ବ୍ୟବହାର କରାଯିବା ଉଚିତ୍ ତାହାକୁ ଜଙ୍ଗଲ ସୃଷ୍ଟି ନଦୀର ଉପରମୁଣ୍ଡ ଅଞ୍ଚଳର ସୁରକ୍ଷା ବନ୍ୟଜନ୍ତୁ ପରିଚାଳନା ଜଙ୍ଗଲରେ ଲାଗୁଥିବା ନିଆଁର ନିୟନ୍ତ୍ରଣ ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ ଏବଂ ବନ୍ୟଜନ୍ତୁମାନଙ୍କର ଆବାସସ୍ଥଳୀରେ ଉନ୍ନତି ପାଇଁ ଖର୍ଚ୍ଚ କରାଯିବ

ଏଥିସହିତ ଏହି ସଫଳତା ହାସଲ କରିବାରେ ବଲାରିବନ୍ ତୂତୀୟ ଭାରତୀୟ ହେବାର ଗୌରମ ଅର୍ଜନ କରିଛନ୍ତି

ଏୟାର୍ ଇଣ୍ଡିଆ ଚେୟାର୍ମ୍ୟାନ୍ ଓ ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନି ଆକି ନୂଆଦିଲ୍ଲୀରେ ବେସାମରିକ ବିମାନ ଚଳାଚଳ ବାର୍ତ୍ତାବହମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ପ୍ଲାଷ୍ଟିକ୍ ଚା କପ୍ ସ୍ଥାନରେ ଶକ୍ତ କାଗଜକପ୍ ବ୍ୟବହାର କରାଯିବ ଓ ପ୍ଲାଷ୍ଟିକ୍ ଗ୍ଲାସ୍ ସ୍ଥାନରେ କାଗଜ ଗ୍ଲାସ୍ ବ୍ୟବହାର କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ୱାଧୀନତା ଦିବସ ଭାଷଣରେ ଥରେ ବ୍ୟବହାର କରି ଫିଙ୍ଗା ଯାଉଥିବା ପ୍ରାଷ୍ଟିକ୍ର ବ୍ୟବହାରକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି